ଭାରତ ସମେତ ବିଶ୍ୱର ଶ୍ରୀଲଙ୍କ

କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ସାମାଜିକ ଦୂରତ୍ ନିୟମକୁ କଡାକଡି ଭାବେ ପାଳନ କରିବାକୁ ମୁଖ୍ୟମନ୍ତୀ ସମ୍ତଙ୍କୁ ଅନୁରୋଧ କରିଛନ୍ତି ସୂଚନା ଓ ଲୋକସମ୍ପର୍କ ଜଳସମ୍ପଦ ମନ୍ତୀ ରଘ୍ରନନ୍ଦନ ଦାସ ମଧ ଏହି ଉପଲକ୍ଷେ ରାଜ୍ୟର ମୁସଲମାନ ଭାଇଭଉଣୀମାନଙ୍କୁ ଶୁଭେଛା ଅଭିନନ୍ଦନ ଜଶାଇବା ସେମାନଙ୍କର ସୁଖ ଓ ସମୃଦ୍ଧି କାମନା କରିଛନ୍ତି